ଏଥିରେ ପୁଣେ ବିଶ୍ୱବିଦ୍ୟାଳୟର ସୁଇମର ସାଧବୀ ମହିଳା ବର୍ଗରେ ଏବଂ ପଞାବ ବିଶ୍ୱବିଦ୍ୟାଳୟର ସିଦ୍ଧାନ୍ତ ପୁରୁଷ ବର୍ଗରେ ଶ୍ରେଷ ଆଥଲେଟ ବିବେଚିତ ହୋଇଛନ୍ତି

କ୍ୟାବିନେଟ୍ ବୈଠକ ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଷ୍ୟ ବୈଠକ ଆକି ଅନୁଷିତ ହେବ

ପଞାୟତିରାଜ ଏବଂ ପାନୀୟ ଜଳ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ ପ୍ରସ୍ତାବକୁ ଏହି ବେଠକରେ ଅନୁମୋଦନ ମିଳିବାର ସୟାବନା ରହିଛି

ଏହା ଡେଙ୍କାନାଳ ଗଜପତି କନ୍ଧମାଳ କୋରାପୁଟ ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟକାରୀ ହେବ

ଏହି ଟ୍ରେନ୍ ଭୁବନେଶ୍ୱରଠାରୁ ବାରଙ୍ଗ ଓ ଗୋପାଳପୁର ବାଲିକୁଦା ଦେଇ କଟକ ଯିବ ଓ ସେଠାରୁ ନିର୍ଗୁଖି ଗୁରୁଡିଝାଟିଆ ରାଧାକିଶୋରପୁର ଓ ନରାକ ମାର୍ଥାପୁର ମାର୍ଗ ଦେଇ ଭୁବନେଶ୍ୱର ଫେରିବ